ପ୍ରଧାନମନ୍ତ୍ରୀ ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ଭାରତୀୟ ନୌସେନା ସହାୟତା ପାଇଁ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି

ରାଜ୍ୟର ପୂର୍ବ ବିଦର୍ଭ ଅଞ୍ଚଳର ଭଣ୍ଡାରା ଜିଲ୍ଲା ଅଧୀନସ୍ଥ ସାକୋଲି ବ୍ଲକ୍ଠାରେ ଏକ ଜନ ସମାବେଶରେ ଶ୍ରୀ ମୋଦି ଉଦ୍ବୋଧନ ଦେଇଛନ୍ତି

ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ନୃତନ ଭାବେ ଆରମ୍ଭ କରାଯାଇଥିବା 'ଜଲ୍ ଜୀବନ ମିଶନ୍' ଅଧୀନରେ ମହାରାଷ୍ଟ୍ରର ଭକ୍ଷାରା ଗୋନ୍ଦିଆରେ ବହୁଦିନ ଧରି ଅଟକି ରହିଥିବା ଜଳସେଚନ ଓ ଜଳ ସଂରକ୍ଷଣ କାର୍ଯ୍ୟ ଏବେ ତ୍ୱରାନ୍ୱିତ ହୋଇପାରିଛି ସେହିପରି ବହୁଦିନ ଧରି ଅଟକି ପଡ଼ିଥିବା ଗୋସିଖୁର୍ଦ ନଦୀବନ୍ଧ ଏବେ ସମ୍ପର୍ଷ ହୋଇପାରିଛି

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍ନବୀସଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ ହୋଇଥିବା ବିକାଶ ଉପରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ସରକାରଙ୍କର ବିଭିନ୍ନ ଯୋଜନା ଓ ସକ୍ଷମ ନେତୃତ୍ୱ ଯୋଗୁଁ ଆଜି ବିକାଶ କ୍ଷେତ୍ରରେ ମହାରାଷ୍ଟ୍ର ଏକ ଆଗ୍ରଆ ରାଜ୍ୟରେ ପରିଗଣିତ ହେଉଛି

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବୀସଙ୍କୁ ଏହି ନିର୍ବାଚନରେ ପୁନର୍ବାର ବିଜୟୀ କରିବାପାଇଁ ଜନସାଧାରଣଙ୍କୁ ଅନୁରୋଧ କରିବା ସହିତ ଶ୍ରୀ ମୋଦି କଂଗ୍ରେସ ଓ ଏନ୍ସିପି ମେଣ୍ଟକୁ ଇଙ୍ଗତ କରି କହିଛନ୍ତି ଏକ ଦୁର୍ବଳ ବିରୋଧି ମେଣ୍ଟ ମହାରାଷ୍ଟ୍ର ଭଳି ବିଶାଳ ରାଜ୍ୟକୁ ସୁଶାସନ ପ୍ରଦାନ କରିବା ସମ୍ଭବପର ନୁହେଁ ଜଳ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ କରିବାପାଇଁ ଅର୍ଥର ଅଭାବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଉତ୍ତର ମହାରାଷ୍ଟ୍ରର ଜନସାଧାରଣଙ୍କୁ ଭରସା ଦେଇଛନ୍ତି ରାହ୍ନଲ୍ ଗାନ୍ଧି ପୋଲ୍ସ୍ କଂଗ୍ରେସ ନେତା ରାହୁଲ୍ ଗାନ୍ଧି ବିଜେପି ନେତୃତ୍ୱ ଏବଂ ଗଣମାଧ୍ୟମ ମୁଖ୍ୟ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବାର ଅପଚେଷ୍ଟା କରୁଛନ୍ତି ବୋଲି ଆକି ଅଭିଯୋଗ କରିଛନ୍ତି

ରାହୁଲ ଗାନ୍ଧି ଆକି ରାଜ୍ୟର ଆଗାମୀ ବିଧାନସଭା ନିର୍ବାଚନପାଇଁ ପ୍ରଥମ ର୍ୟାଲିକ୍ ସମ୍ବୋଧନ କରିଛନ୍ତି

ଗତକାଲି ଶ୍ରୀନଗରଠାରେ କଜ୍ମୁ ଓ କାଶ୍ମୀର ପ୍ରଶାସନର ମୁଖପାତ୍ର ରୋହିତ୍ ବଂଶଲ୍ ଏହା ଜଣାଇଥିଲେ ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ ଲଗାଯାଇଥିବା କଟକଣା କେନ୍ଦ୍ର ପକ୍ଷରୁ କୋହଳ କରାଯିବା ପରେ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଛି ପୂର୍ବରୁ ସ୍କୁଲ୍ କଲେଜ୍ଗୁଡ଼ିକ ପୁନର୍ବାର ଖୋଲାଯାଇଥିବାବେଳେ ଲ୍ୟାଣ୍ଡଲାଇନ୍ ସେବାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଥିଲା

ଏବେ ଜାପାନ ଗସ୍ତରେ ଥିବା ଭାରତୀୟ ନୌସେନାର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ସହଯୋଗପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

କେରଳର ଏହି ନନ୍ଙ୍କ ସମେତ ଇଂଲଶ୍ଡର କାର୍ଡ଼ିନାଲ୍ ଜନ୍ ହେନ୍ରୀ ନିୟୁମ୍ୟାନ୍ ସ୍ୱିକର୍ଲ୍ୟାଣ୍ଡର ପ୍ରଭୁ ଯିଶୁଙ୍କ ଅନୁଗାମୀ ନନ୍ ମାର୍ଗୁରାଇଟ୍ ବେଜ୍ ବ୍ରାଜିଲ୍ର ସିଷର୍ ଡୁଲ୍ସ୍ ଲୋପ୍ସ୍ ଓ ଇଟାଲୀର ଭଗିନୀ ଗିସେପିନା ବାନିନିଙ୍କୁ ମଧ୍ୟ ସନ୍ଥ ଉପାଧି ପ୍ରଦାନ କରାଯାଇଛି ଏହି ସମାରୋହରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲିଧରନ୍ ଏହି ଉହବରେ ଭାରତୀୟ ପ୍ରତିନିଧି ମଞ୍ଜଳୀର ନେତୃତ୍ୱ ନେଇଥିଲେ

ସାମ୍ପ୍ରତିକ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ଭାରତୀୟ ଅର୍ଥନୀତିର ଉତ୍ତମ ଅଭିବୃଦ୍ଧି ହାସଲ କରିବାର ଦକ୍ଷତା ରହିଛି ଗତକାଲି ଓ୍ୱାଶିଂଟନ୍ଠାରେ ସେ ପିଟିଆଇକୁ କହିଛନ୍ତି ବର୍ତ୍ତମାନ ଭାରତରେ ଯେଉଁ ଅଭିବୃଦ୍ଧି ହାର ରହିଛି ତାହା ବିଶ୍ୱର ଅଧିକାଂଶ ଦେଶଠାରୁ ଅଧିକ

ସେ କହିଛନ୍ତି ନିବେଶକଙ୍କ କାରଣରୁ ଭାରତୀୟ ଅର୍ଥନୀତିରେ ମାନ୍ଦାବସ୍ଥା ପରିଲକ୍ଷିତ ହୋଇଛି

ଏହି ବୈଠକରେ ଅର୍ଥନୀତିକୁ ଗତିଶୀଳ କରାଇବାପାଇଁ ସରକାର ନେଇଥିବା ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତା ଋଣ ଯୋଗାଣ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ ସେହିଭଳି ଯେଉଁ ଅଣବ୍ୟାଙ୍କିଙ୍ଗ୍ ଆର୍ଥକ ସଂସ୍ଥା ତଥା ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ଋଣ ଅଭାବରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯିବ ମାସକ ମଧ୍ୟରେ ଅର୍ଥମନ୍ତ୍ରୀଙ୍କର ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ର ମୁଖ୍ୟମାନଙ୍କ ସହ ଏହା ହେବ ଦ୍ୱିତୀୟ ବୈଠକ ପ୍ରଧାନ ଏନର୍ଜି ସିକ୍ୟରିଟି ବିଶ୍ୱ ଶକ୍ତି କ୍ଷେତ୍ରର ଅନିଶ୍ଚିତତା ଯୋଗୁଁ ଉପୁକୁଥିବା ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ଭାରତକୁ ସ୍ୱଚ୍ଚ ପ୍ରତିକ୍ରିୟାଶୀଳ ଓ ଅଧିକ ରୂପାନ୍ତରିତ ନୀତି ଆପଣାଇବାକୁ ପଡ଼ିବ ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସେ କହିଛନ୍ତି ଇରାନ୍ ଏବଂ ଭେନେକୁଏଲା ଉପରେ ଆମେରିକାର ପ୍ରତିବନ୍ଧକ ତଥା ଚୀନ୍ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଆଦି ଭାରତର ଶକ୍ତି ନିରାପତ୍ତା ଓ ଅର୍ଥନୀତି ଉପରେ ବ୍ୟାପକ ପ୍ରଭାବ ପକାଉଛି ଶ୍ରୀ ପ୍ରଧାନ ଆଜି ନୂଆଦିଲ୍ଲୀରେ ଇଣ୍ଟର୍ନ୍ୟାସନାଲ୍ ଥିଙ୍କ୍ ଟ୍ୟାଙ୍କ୍ର ତୃତୀୟ ବୈଠକରେ ଉଦ୍ବୋଧନ ଦେଇଛନ୍ତି